ଏହି ଅବସରରେ ସେ ଆହୁରି ମଧ୍ଧ କହିଛନ୍ତି କରୋନା ଭଳି ମହାମାରୀ ସମୟରେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ

ସେ କହିଛନ୍ତି ବର୍ଉମାନ ରାଜ୍ୟରେ ଏକ ଲକ୍ଷ କୋଭିସିଲ୍ଲ ଟିକା ମହକୁଦ ରହିଛି

ଏହି ସମୟରେ ଟିକାକରଣ କେନ୍ଦଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୁଶି ଟିକାକରଣ କାର୍ଯ୍ୟ ଅବ୍ୟାହତ ରହିବ